ନେତାଜୀଙ୍କ ଜନୁସ୍ଥାନ କଟକର ଓଡ଼ିଆବକାରଠାରେ ଥିବା ଜାନକୀନାଥ ଭବନରେ ଜୟନ୍ତୀ ସମାରୋହ ପାଳନ କରାଯିବା ନେଇ ପ୍ରସ୍ତୁତି ଶେଷ ହୋଇଛି

ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ଦିନଭରି ବିଭିନୁ କାର୍ଯ୍ୟକ୍ରମର ଆୟୋଜନ କରାଯିବ

ସେ ଏବେ ଚେନ୍ନାଇସ୍ବିତ ସିପେଟ୍ର ମହାନିର୍ଦ୍ଦେଶକ ଅଛନ୍ତି

ଏହି ଅଭିଯାନର ଲକ୍ଷ୍ୟ କେବଳ ଝିଅଙ୍କୁ ଶିକ୍ଷା ଗ୍ରହଣ ପାଇଁ ସଚେତନ କରାଇବା ନୁହଁ ବରଂ ଏହି ଜନକଲ୍ୟାଶକାରୀ ଯୋଜନାର ସୁଫଳ ସେମାନଙ୍କ ପାଖରେ ପହଞାଇବା ଏହାର ଉଦ୍ଦେଶ୍ୟ

ଓସିଏ ପକ୍ଷରୁ ସୁଧାଂଶୁ ସେନାପତି ରାଜେଶ ଧୂପର ରାଜେଶ ମହାନ୍ତି ତାରିଶୀ ସ ଗୌରବ ଚୌଧୁରୀ ଏବଂ ପପୁ ରାୟଙ୍ଙ ନାମ ସୁପାରିଶ କରାଯାଇଥିବା ଜଣାପଡିଛି